ପାକିସ୍ତାନରେ ଥିବା ସନ୍ତାସବାଦୀ ଆଡ୍ରା ସ୍ଥଳୀଗୁଡ଼ିକୁ ଧ୍ୱଂସ କରିବା ଏବଂ ସନ୍ତାସବାଦୀମାନଙ୍କୁ ସାହାଯ୍ୟ ସମର୍ଥନ ବନ୍ଦ କରିବା ପାଇଁ ଭାରତ ଇସଲାମାବାଦକୁ କଡ଼ା ଚେତାବନୀ ଦେଇଛି ବିଶ୍ୱର ଅନେକ ଦେଶ ଏହି ଆକ୍ମଣକୁ ନିନ୍ଦା କରିଛନ୍ତି

ଆମେରିକା ରଷିଆ ଓ ଫ୍ରାନ୍ନ ସନ୍ତାସବାଦ ଦମନ ପାଇଁ ଭାରତ ସହ ସାହାଯ୍ୟ ସମର୍ଥନ ଜାରି ରଖିବେ ବୋଲି ଦ୍ତ ପ୍ରତିଶ୍ରତି ଦେଇଛନ୍ତି ଆମେରିକାର ଟାଣୁଆ ସାଂସଦମାନେ ଭାରତ ପ୍ରତି ସମର୍ଥନ ଜଣାଇଛନ୍ତି ଓ ଶହୀଦ୍ ଯବାନମାନଙ୍କ ପ୍ରତି ଶୋକବ୍ୟକ୍ତ କରିଛନ୍ତି ସିନେଟ୍ ସଦସ୍ୟ ଜାକ୍ ରିଡ୍ କହିଛନ୍ତି ଏଭଳି ଦୁଃଖଦପୂର୍ଣ୍ଣ ସମୟରେ ଆମେରିକା ଭାରତ ସହ ରହିଛି ଏବଂ ସନ୍ତାସବାଦର ମୁକାବିଲା ପାଇଁ ଭାରତ ପ୍ରତି ଦୂଢ଼ ସମର୍ଥନ କଣାଉଛି ରୁଷ ଦୂତାବାସ ପକ୍ଷରୁ କୁହାଯାଇଛି କୌଣସି ପ୍ରକାର ଦୋମୁହାଁ ନୀତି ଅବଲମ୍ଭନ ବିନା ସାମୁହିକ ଭାବେ ଏଭଳି ଅମାନବୀୟ କାର୍ଯ୍ୟ ବିରୁଦ୍ଧରେ ନିର୍ଣ୍ଣାୟକ ପଦକ୍ଷେପ ନିଆଯିବାର ଆବଶ୍ୟକ ରହିଛି ଫ୍ରାନ୍କ ଜର୍ମାନୀ ଅଷ୍ଟ୍ରେଲିଆ ଟର୍କୀ କାନାଡ଼ା ଓ ଚେକ୍ ସାଧାରଣତନ୍ତ୍ର ମଧ୍ୟ ଏହି ଆକ୍ରମଣକୁ ଘୋର ନିନ୍ଦା କରିଛନ୍ତି ଜାତିସଂଘ ସେକ୍ରେଟେରୀ ଜେନେରାଲ୍ ଆଣ୍ଟ୍ରୋନିଓ ଗୁଟେରେସ୍ ଆକ୍ରମଣକୁ ତୀବ୍ର ନିନ୍ଦା କରି ଅପରାଧୀମାନଙ୍କୁ ଦଣ୍ଡ ଦେବାକୁ ଆହ୍ୱାନ ଜଣାଇଛନ୍ତି ମାସୁଦ୍ ଆଝାର ସମେତ ଅନ୍ୟ ସନ୍ତାସବାଦୀମାନଙ୍କୁ ଜଘନ୍ୟ ଅପରାଧୀମାନଙ୍କ ତାଲିକାରେ ସାମିଲ କରିବା ପାଇଁ ପ୍ରସ୍ତାବକୁ ସମର୍ଥନ କରିବା ଲାଗି ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଗୁଟେରେସ୍ଙ୍କ ପ୍ରବକ୍ତା ଷ୍ଟେଫାନେ ଦୁଜାରିକ୍ ଆହତ ଯବାନମାନଙ୍କ ଆଶୁ ଆରୋଗ୍ୟ କାମନା କରି କହିଛନ୍ତି ଏହି ପ୍ରସ୍ତାବକୁ ସମର୍ଥନ କରିବା କାମ କାତିସଂଘ ନିରାପତ୍ତା ପରିଷଦ ହାତରେ ରହିଛି ନେପାଳ ବାଙ୍ଗଲାଦେଶ ଭୁଟାନ ଶ୍ରୀଲଙ୍କା ଓ ମାଲଦ୍ୱୀପ୍ ମଧ୍ୟ ଭାରତ ପ୍ରତି ସମର୍ଥନ ଜଣାଇ ମିଳିତ ଭାବେ ସନ୍ତ୍ରାସବାଦର ମୁକାବିଲା କରିବାକୁ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ ଯୋଗେ କଥାବାର୍ତ୍ତାରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ମଧ୍ୟ ଭାରତ ପ୍ରତି ସମର୍ଥନ ବାର୍ଭା ପଠାଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀ ପାଲ ସିରିସେନା କହିଛନ୍ତି ଏଭଳି ବର୍ବୋରୋଚିତ କାର୍ଯ୍ୟକୁ ବିଶ୍ୱବାସୀ ଦୃଢ଼ ନିନ୍ଦା କରିବା ଉଚିତ୍ ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି କହିଛନ୍ତି ସନ୍ତାସବାଦର ଦମନ ପାଇଁ ଭାରତ ସମେତ ତାଙ୍କ ଦେଶ ବିଶ୍ୱ ସମୁଦାୟ ସହ ମିଶି ସଂଗ୍ରାମ କାରି ରଖିବ ସଂଯୁକ୍ତ ଆରବ ଏମିରେଟସ୍ ମଧ୍ୟ ବିଶ୍ୱରେ ନିରାପତ୍ତା ଓ ସ୍ଥିରତା ବିପଦକୁ ପ୍ରତିହତ କରିବା ପାଇଁ ମିଳିମିଶି ସନ୍ତାସବାଦର ମୁକାବିଲା କରିବା ପାଇଁ ଅନ୍ତର୍ଜାତୀୟ ସମୁଦାୟକ ଆହ୍ୱାନ କ୍ଷଣାଇଛି

ଭାରତ କହିଛି ମାସୁଦ୍ ଆଝାରକୁ ପାକିସ୍ତାନରେ ଅଖଣ୍ଡ ସ୍ୱାଧୀନତା ଦିଆଯାଇଛି ଏବଂ ଇସଲାମାବାଦ ଅଧୀନରେ ସେହି ସଂଗଠନର ଆଡ୍ରା ସ୍ଥଳୀଗୁଡ଼ିକ ସ୍ଥାପନ କରାଯାଇ ଭାରତ ସମେତ ଅନ୍ୟ ଦେଶଗୁଡ଼ିକ ଉପରେ ଆକ୍ରମଣ ଲାଗି ପ୍ରୋହାହନ ଦିଆଯାଉଛି ପାକିସ୍ତାନ ନିୟନ୍ତ୍ରଣାଧୀନ ଅଞ୍ଚଳରେ କାର୍ଯ୍ୟ ଚଳାଇଥିବା ସନ୍ତାସବାଦୀ ଗୋଷ୍ଠୀଗୁଡ଼ିକୁ ଦମନ କରିବା ପାଇଁ ଭାରତ ନିବେଦନ କରିଛି ଏଭଳି ଜଘନ୍ୟ ଓ ଅମାନବୀୟ ଆକ୍ରମଣକୁ ନିନ୍ଦା କରି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଜାତୀୟ ନିରାପତ୍ତା ସୁରକ୍ଷା ପାଇଁ ଭାରତ ସରକାର ପ୍ରତିଶ୍ରତିବଦ୍ଧ ଦେଶ ପାଇଁ ବଳିଦାନ ଦେଇଥିବା ଯବାନମାନଙ୍କର ପରିବାରପ୍ରତି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି ଟେରୋର୍ ଆଟାକ୍ ପୁଲ୍ଲୁଓ୍ବାମା ଜିଲ୍ଲା ସନ୍ତାସବାଦୀ ଆକ୍ରମଣକୁ ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସବୁ ବେସରକାରୀ ଟିଭି ଚ୍ୟାନେଲ୍ଗୁଡ଼ିକୁ ଉପଦେଶାବଳୀ ଜାରି କରାଯାଇଛି ଆଇନ୍ ଶୃଙ୍ଖଳା ବକାୟ ରଖିବା ପ୍ରତି ବାଧା ସୃଷ୍ଟି କର୍ତ୍ତିବା କିମ୍ବା ହିଂସାକାଣ୍ଡକୁ ଉସକାଇବା ଭଳି କୌଣସି ପ୍ରକାର ଖବର ପ୍ରକାଶନରୁ ନିବୃତ ରହିବାକୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ଦେଶର ସଂହତି ପ୍ରତି ବିପଦ ସୃଷ୍ଟିକାରୀ ଓ ଦେଶ ବିରୋଧୀ କାର୍ଯ୍ୟକଳାପକୁ ଉତ୍ସାହିତ କଲାଭଳି କୌଣସି ପ୍ରକାର ବିଷୟବସ୍ତୁ ପ୍ରସାରଣରୁ ନିବୃତ ରହିବାକୁ କୁହାଯାଇଛି କେବୁଲ୍ ଟେଲିଭିଜ୍ ନେଟ୍ୱାର୍କ ଆଇନ୍ ଅଧୀନରେ ଧାର୍ଯ୍ୟ କାର୍ଯ୍ୟକ୍ରମ ଓ ବିଜ୍ଞାପନ ନିୟମ ଲଙ୍ଘନ ନ କରିବା ପାଇଁ ପରାମର୍ଶ ଦିଆଯାଇଛି ରାଜନାଥ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆଜି ଶ୍ରୀନଗର ଯାଇ ସିଆର୍ପିଏଫ୍ ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସ୍ଥିତିର ସମୀକ୍ଷା କରିବେ ଏକ ସରକାରୀ ସୂତ୍ରରେ କୁହାଯାଇଛି ଶ୍ରୀ ସିଂହ ବରିଷ୍ଣ ସୁରକ୍ଷା ଓ ପୁଲିସ୍ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇ ସମୀକ୍ଷା କରିବେ ସ୍ୱରାଷ୍ଟ୍ର ମନ୍ତ୍ରଶାଳୟ ପକ୍ଷରୁ ଏନ୍ଆଇଏ ଟିମ୍ ଓ ଫୋରେନ୍ସିକ୍ ବିଶେଷଜ୍ଞମାନଙ୍କୁ ଏହି ଭୟଙ୍କର ଆକ୍ରମଣର ତଦନ୍ତ ପାଇଁ ପଠାଯାଉଛି

ସଂସଦର ଅନ୍ତରୀଣ ବଜେଟ୍ ଅଧିବେଶନ କାଳରେ ଏହି ଯୋଜନାର ଘୋଷଣା କରାଯାଇଥିଲା

ପରିବାର ପେନସନ କେବଳ ପତ୍ନୀଙ୍କ ପାଇଁ ଲାଗୁ ହେବ

ସମପରିମାଣର ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ ହିତାଧିକାରୀଙ୍କର ଏକ ମୋବାଇଲ୍ ଫୋନ୍ ସଚୟ ଖାତା ଏବଂ ଆଧାର ନମ୍ଘର ଥିବା ଦରକାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏଲ୍ଆଇସି ଇଏସ୍ଆଇସି ଏବଂ ଇପିଏଫ୍ଓଫର ସମସ୍ତ ଶାଖା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମ କାର୍ଯ୍ୟାଳୟ ଅଣସଂଗଠିତ ଶ୍ରମିକମାନଙ୍କୁ ଏହି ଯୋଜନାର ଲାଭ ଓ କିଭଳି ଏହି ଯୋଜନାରେ ସାମିଲ ହେବେ ସେ ନେଇ ଅବଗତ କରାଇବେ

ଏହି ପଦକ୍ଷେପ ଦ୍ୱାରା ଚିନି କାରଖାନାଗୁଡ଼ିକୁ ଆବଶ୍ୟକୀୟ ରାଶି ପ୍ରଦାନ କରାଯିବ ଯାହାଦ୍ୱାରା ସେମାନେ ଆଖୁଚାଷୀମାନଙ୍କୁ ସେମାନଙ୍କର ଦେୟ ଠିକ୍ ସମୟରେ ଦେଇପାରିବେ

ପିଏମ୍ ଟ୍ରେନ୍ ଫ୍ଲାଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦି ଦେଶର ସର୍ବପ୍ରଥମ ମଧ୍ୟମ ହାଇସ୍କିଡ୍ ଟେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ଆଜି ନୂଆଦିଲ୍ଲୀ ରେଳ ଷ୍ଟେସନ୍ରୁ ଶୁଭାରମ୍ଭ କରିବେ ଏହି ଟ୍ରେନ୍ ନୂଆଦିଲ୍ଲୀରୁ କାନ୍ପୁର ଓ ଆହ୍ଲାବାଦ୍ ଦେଇ ବାରାଣାସୀ ପର୍ଯ୍ୟନ୍ତ ଯାତ୍ରା କରିବ ଏକ ଇସ୍ତାହାର ଅନୁସାରେ ନୂଆଦିଲ୍କୀରୁ ବାରାଶାସୀ ପର୍ଯ୍ୟନ୍ତ ରେଳପଥକୁ ଏହା ଆଠ ଘଷ୍ଟାରେ ଅତିକ୍ରମ କରିବ ସୋମବାର ଓ ଗୁରୁବାରକୁ ଛାଡ଼ି ବାକି ସବୁ ଦିନ ଏହା ଚଳାଚଳ କରିବ

ଦ୍ରତଗତି ନିରାପଦ ଯାତ୍ରା ଓ ଉତ୍ତମ ସେବା ଏହି ଟ୍ରେନ୍ର ବିଶେଷତ୍ୱ

ସମସ୍ତ କୋଚ୍ରେ ସ୍ୱୟଂ ଚାଳିତ ଦ୍ୱାର କିପିଏସ୍ ଭିତ୍ତିକ ଅଡିଓ ଭିଜ୍ୱାଲ୍ ଯାତ୍ରୀ ସ୍ବଚନା ବ୍ୟବସ୍ଥା ମନୋରଞ୍ଜନ ପାଇଁ ହଟ୍ସଟ୍ ୱାଇଫାଇ ଓ ଆରାମ ଦାୟକ ବସିବା ବ୍ୟବସ୍ଥା ରହିଛି ପ୍ରତ୍ୟେକ କୋଚ୍ରେ ଗୋଟିଏ ଲେଖାଏଁ ପାଣ୍ଟ୍ରି ରଖାଯାଇଛି ଏଥିରୁ ଯାତ୍ରୀମାନଙ୍କୁ ଗରମ ଖାଦ୍ୟ ଓ ଥକ୍ଷା ପାନୀୟ ମିଳିପାରିବ ଏହି ଟ୍ରେନ୍ର ଡିଜାଇନ୍ ଭାରତରେ ପ୍ରସ୍ତୁତ କରାଯାଇଛି ଓ ନିର୍ମାଣ କରାଯାଇଛି ବ୍ୟାଡ୍ମିଣ୍ଟନ ଗୌହାଟି ଠାରେ ଚାଲିଥିବା ସିନିୟର ନ୍ୟାସନାଲ୍ ବ୍ୟାଡ୍ମିଣ୍ଟନ ଚମ୍ପିୟାନ୍ସିପ୍ରେ ଅଲମ୍ପିକ୍ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ସେମିଫାଇନାଲ୍ରେ ପ୍ରବେଶ କରିବା ସହ ନାଗରପ୍ରରର ବୈଷ୍ଣବ ଭାଲେ ଏବଂ ଆସାମର ଅସ୍କିତା ଚାଲିହା ପ୍ରଥମ ଥର ପାଇଁ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି

ଅଶ୍ୱିତା ସିନ୍ଧୁଙ୍କ ବିପକ୍ଷରେ ସେମିଫାଇନାଲ୍ ଖେଳିବେ